ପ୍ରଧାନମନ୍ତ୍ରୀ ଲୋହେଗାଓଁ ବିମାନ ବନ୍ଦରରେ ପହଞ୍ଚିବା ପରେ ଏକ ସ୍ୱତନ୍ତ୍ର ହେଲିକପୂରରେ ସିଧା ଯାଇ ସେରମ ଇନ୍ଷ୍ଟିଚ୍ୟୁଟ୍ରେ ପହଞ୍ଚିଥିଲେ

ପୂର୍ବରୁ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦସ୍ଥିତ କାଇଡସ୍ ବାୟୋଟେକ୍ ପାର୍କଠାରେ କାଇଡସ୍ କାଡିଲା ଫାର୍ମାସ୍ୟୁଟିକାଲ୍ ପ୍ରତିଷେଧକ ବିକାଶ ପ୍ରକ୍ରିୟାର ସମୀକ୍ଷା କରିଥିଲେ

ଶ୍ରୀ ମୋଦି ଜାଇଡସ୍ ବାୟୋଟେକ୍ ପାର୍କର ପ୍ରତିଷେଧକ ଉତ୍ପାଦନ ଓ ବିକାଶ କାରଖାନାକୁ ବୁଲି ଦେଖଥିଲେ ଏହି ସମୟରେ ତାଙ୍କ ସହ ବୈଜ୍ଞାନିକମାନେ ଥିଲେ ସେ ଜାଇଡସ୍ କାଡ଼ିଲା ଫାର୍ମାସ୍ୟୁଟିକାଲ୍ର ବୈଜ୍ଞାନିକମାନଙ୍କ ସହ ପ୍ରତିଷେଧକ ବିକାଶ ପରୀକ୍ଷା ଓ ଉତ୍ପାଦନର ସମୟ ବିଷୟରେ ଆଲୋଚନା କରିଥିଲେ ଆମ ଅହଞ୍ଚଳଦାବାଦ ସମ୍ବାଦାଦତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଜାଇଡସ୍ ବାୟୋଟେକ୍ ପାର୍କରେ ପହଞ୍ଚବା ପରେ କମ୍ପାନୀର ଚେୟାରମ୍ୟାନ୍ ପଙ୍କଜ ପଟେଲ୍ ତାଙ୍କୁ ପାଛୋଟି ନେଇଥିଲେ ପୂର୍ବରୁ ଗୁଜୁରାତ୍ ମୁଖ୍ୟ ସଚିବ ଅନିଲ୍ ମୁକିମ୍ ସର୍ଦ୍ଦାର୍ ବଲ୍ଲଭଭାଇ ପଟେଲ୍ ଆନ୍ତର୍ଜାତିକ ବିମାନ ବନ୍ଦରଠାରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରିଥିଲେ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 ଡିସେମ୍ବର ମାସରେ ପ୍ରତିଷେଧକର ତୃତୀୟ ପର୍ଯ୍ୟାୟ ପରୀକ୍ଷା କରାଯିବ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 ସେଠାରୁ ଶ୍ରୀ ମୋଦୀ ହାଇଦ୍ରାବାଦ୍ର ଭାରତ ବାୟୋଟେକ୍ ଇଷ୍ଟରନ୍ୟାସନାଲ୍ ଲିମିଟେଡ୍କୁ ଗସ୍ତ କରିଥିଲେ ସେଠାରେ ସେ ବୈଜ୍ଞାନିକମାନଙ୍କ ସହ ପ୍ରତିଷେଧକ ଉତ୍ପାଦନ ଓ ଯୋଗାଣ ବିଷୟରେ ଆଲୋଚନା କରିଥିଲେ

ଭାରତ ବାୟୋଟେକ୍' ଆଇସିଏମ୍ଆର୍ ସହ ମିଳିତ ଉଦ୍ୟୋଗରେ କୋଭାକ୍ସିନ୍ ପ୍ରତିଷେଧକ ଉତ୍ପାଦନ କରିବ

ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ କହିଛନ୍ତି କୋଭିଡ ନାଇଷ୍ଟିନ ବିରୁଦ୍ଧରେ ପ୍ରଧାନମନ୍ତ୍ରୀ ସମଗ୍ର ଦେଶରେ ସୁପ୍ରିମ କମାଣ୍ଡରଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ଅହନ୍ମଦାବାଦ ହାଇଦ୍ରାବାଦ ଏବଂ ପୁଣେରେ ପ୍ରତିଷେଧକର ପ୍ରସ୍ତୁତି ଏବଂ ଏହାର ବିକାଶ ସମ୍ପର୍କରେ ସମୀକ୍ଷାରୁ ଶ୍ରୀ ମୋଦି ଏହି ମହାମାରୀକୁ ପ୍ରତିହତ କରିବାରେ କେତେ ଗୁରୁତ୍ୱ ଦିଅନ୍ତି ତାହା ସ୍ୱଷ୍ଟ ଜଣାପଡିଛି ପିୟୁଷ ଗୋଏଲ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି ଆତ୍ମ ନିର୍ଭର ଭାରତ କାର୍ଯ୍ୟକ୍ରମ ଦେଶ ଆର୍ଥିକ ପ୍ରଗତି ଦିଗରେ ଦ୍ୱାର ଉନ୍କକ୍ତ କରିଛି ବିଶ୍ୱରେ ଏ କ୍ଷେତ୍ରରେ ନିଜକୁ ଅଧିକ ଦୂଢ କରିବାରେ ଏହା ସହାୟକ ହୋଇଛି ଏକ କାର୍ଯ୍ୟକ୍ରମରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ଶ୍ରୀ ଗୋଏଲ ଦେଶବାସୀଙ୍କୁ ନିଜ ଅଭିଜ୍ଞତାରୁ ଶିକ୍ଷାଲାଭ କରିବାକୁ ଆହ୍ପାନ ଦେଇଛନ୍ତି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାକୁ ଆପଶାଇବା ତଥା ଦକ୍ଷତା ବିକାଶ ଦିଗରେ ସମସ୍ତେ ପ୍ରୟାସ କରିବା ଉଚିତ ବୋଲି ସେ କହିଛନ୍ତି ସେ କହିଛନ୍ତି ଆତ୍ମନିର୍ଭର ଭାରତ ଯୋଜନାରେ ପ୍ରଯୁକ୍ତିବିଦ୍ୟା ଏକ ବିଶେଷ ଭୂମିକା ନିର୍ବାହ କରିଥାଏ ଷ୍ଟାର୍ଟଅପ୍ ଏବଂ ଶିଳ୍ପକ୍ଷେତ୍ରକୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ ଉପରେ କେନ୍ଦ୍ର ସରକାରଙ୍କର ପ୍ରତିଶ୍ରୁତିବଦ୍ଧତାକୁ ଶ୍ରୀ ଗୋଏଲ ଦୋହରାଇଛନ୍ତି ଦେଶବାସୀଙ୍କ ସହଯୋଗ ଦ୍ୱାରା ହିଁ ଆତ୍ମନିର୍ଭର ଭାରତ ଯୋଜନାକୁ ସଫଳ କରିହେବ ବୋଲି ସେ କହିଛନ୍ତି

ଏହି ନିର୍ବାଚନରେ କୌଣସି ଗଣ୍ଡଗୋଳର ସୂଚନା ନ ଥିବା କ୍ଷଣାପଡିଛି

ମନ୍ତ୍ରଶାଳୟ କହିଛି ସରକାରଙ୍କ ନିୟମର ସଠିକ ପାଳନ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଉଛି ଓ ମୃତ୍ୟୁହାର ହ୍ରାସ ପାଉଛି

ଆଇଆଇଏସ୍ସି ବେଙ୍ଗାଲୁରସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ଆଇଆଇଏସ୍ର ବୈଜ୍ଞାନିକ ଅଦରକାରୀ କଳ ପରିଚାଳନା ଏବଂ ପୁନଃ ପ୍ରକ୍ରିୟାକରଣ ସଂକ୍ରାନ୍ତ ଏକ ପ୍ରକଳ୍ପର ବିକାଶ କରିଛନ୍ତି ଦେଶର ଗ୍ରାମାଞ୍ଚଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ବିକେନ୍ଦ୍ରୀକରଣ ପ୍ରକଳ୍ପ ପ୍ରସ୍ତୁତ କରାଯାଇଛି ବୋଲି ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ଏକ ସନ୍ଦର୍ଭରେ କୁହାଯାଇଛି କର୍ଣ୍ଣାଟକର ବେରାମବାଡି ପ୍ରାଥମିକ ବିଦ୍ୟାଳୟଠାରେ ଏହି ପ୍ରକଳ୍ପର ପ୍ରାଥମିକ ପ୍ରଦର୍ଶନ ଅନୁଷ୍ଠିତ ହୋଇଛି ପ୍ରତିଷ୍ଠାନର ଆସିଷ୍ଟାଣ୍ଡ ପ୍ରଫେସର ଲକ୍ଷ୍ମୀନାରାୟଣା ରାଓ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଆର୍ଥକ ଦୃଷ୍ଟିକୋଶରୁ ଏହି ପ୍ରକଳ୍ପ ଅଧିକ ଉପାଦେୟ ଏବଂ ଜଳ ଉତ୍ସ ଗୁଡିକ ଉପରେ ନିର୍ଭରଶୀଳ ନୁହେଁ

ବିଭିନ୍ନ ନାଳ ନର୍ଦ୍ଦମା ଏବଂ ରୋଷେଇ ଘରର ଅଦରକାରୀ ଜଳକୁ ପୁନଃପ୍ରକ୍ରିୟାକରଣ ମାଧ୍ୟମରେ ସଂରକ୍ଷିତ କରାଯାଇପାରିବ ବୋଲି ସେ ସୂଚନା ଦେଇଛନ୍ତି

ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ଜାବଡେକର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମେକ୍ ଇନ୍ ଇଣ୍ଡିଆ ଅଭିଯାନ ସଫଳ ରହିଛି ଓ ଭାରତ ସମଗ୍ର ବିଶ୍ୱପାଇଁ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶର ଏକ ମୁଖ୍ୟ କେନ୍ଦ୍ରରେ ପରିଣତ ହେବାକୁ ଯାଉଛି କ୍ରିକେଟ ଚଳିତ ଭାରତ ଅଷ୍ଟ୍ରେଲିଆ କ୍ରିକେଟ ସିରିଜର ଦ୍ୱିତୀୟ ଦିନିକିଆ ଅର୍ନ୍ତକାତୀୟ ମ୍ୟାଚ ଆଜି ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ତିନିମ୍ୟାଚ ବିଶିଷ୍ଟ ଏହି ଦିନିକିଆ ସିରିଜ୍ରେ ନିଜର ସ୍ଥିତି ଜାହିର କରିବାକୁ ଭାରତ ଆଜି ଚେଷ୍ଟା କରିବ ବୋଲି ଆଶା କରାଯାଉଛି